ନୂଆଦିଲ୍ଲୀର ରାମଲୀଳା ମଇଦାନଠାରେ ଆୟୋଜିତ ଦୁଇଦିନିଆ ବିଜେପି କାତୀୟ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ଶାହା ଅଭିଯୋଗ କରିଛନ୍ତି କଂଗ୍ରେସ ବର୍ଷ ବର୍ଷ ଧରି ପଡ଼ିରହିଥିବା ବିଭିନ୍ନ ସରକାରୀ ପଦକ୍ଷେପ ଉପରେ ରାଜନୀତି କରୁଛି କେନ୍ଦ୍ରରେ ବିକେପି ନେତୃତ୍ୱାଧୀନ ସରକାର ପୁଣି ଥରେ କ୍ଷମତାକୁ ଫେରିବ ବୋଲି ସେ ଆଶା ପ୍ରକାଶ କରିବା ସହିତ ବର୍ତ୍ତମାନ ଶାସନକୁ ସେ ସ୍ୱଚ୍ଚ ଦୁର୍ନୀତିମୁକ୍ତ ନିଷ୍କଭି ଗ୍ରହଣକାରୀ ଏବଂ ସମ୍ଭେଦନଶୀଳ ଭାବେ ବର୍ଷ୍ଣନା କରିଛନ୍ତି ନିରବ ମୋଦି ମେହୁଲ୍ ଚୋକ୍ସି ଏବଂ ବିଜୟ ମାଲ୍ୟାଙ୍କ ଭଳି ଅର୍ଥନୈତିକ ଅପରାଧୀମାନଙ୍କୁ ଦେଶକୁ ଫେରାଇ ଅଣାଯିବ ଏବଂ ସେମାନେ ଦେଶର ଆଇନର ସମ୍ମୁଖୀନ ହେବେ ବୋଲି ସେ ରାଷ୍ଟ୍ରକୁ ପ୍ରତିଶ୍ରତି ଦେଇଛନ୍ତି ସରକାରଙ୍କର ବିଭିନ୍ନ କନକଲ୍ୟାଶକାରୀ ଯୋଜନାର ରୂପରେଖ ସମ୍ପର୍କରେ ଜନସାଧାରଣଙ୍କ ଅବଗତ କରାଇବା ତଥା ପ୍ରଧାନମନ୍ତ୍ରୀଙ୍କ ବିକାଶ ଯାତ୍ରାକୁ ଆଗେଇ ନେବାପାଇଁ ସେ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ କରିଛନ୍ତି ବିଜେପିର ପଦଚିହ୍ନକୁ ସମଗ୍ର ଦେଶରେ ପରିବ୍ୟାପ୍ତ କରିବା ଏବଂ ନବଭାରତ ଗଠନପାଇଁ ସଙ୍କଳ୍ପବଦ୍ଧ ହେବାପାଇଁ ମଧ୍ୟ ସେ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି ଅମିତ୍ ଶାହା କହିଛନ୍ତି ରାମ ଜନ୍ମଭ୍ରମି ବାବ୍ରି ମସ୍ଜିଦ୍ ମାଲିକାନା ନେଇ ସୁପ୍ରିମ୍କୋର୍ଟରେ ଚାଲିଥିବା ମୋକଦ୍ଦମାର ଶୀଘ୍ର ଫଏସଲା ଦିଗରେ ଦଳ ପଦକ୍ଷେପ ନେଉଛି ମାମଲାର ତୁରନ୍ତ ଫଏସଲାରେ କଂଗ୍ରେସ ପ୍ରତିବନ୍ଧକ ସୃଷ୍ଟି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କ୍ୟାବିନେଟ୍ ମନ୍ତ୍ରିଗଣ ବିକେପିର ସମସ୍ତ ମ୍ରଖ୍ୟମନ୍ତ୍ରୀ ସାଂସଦ ଏବଂ ବରିଷ୍ଠ ଦଳୀୟ ନେତୃବୃନ୍ଦ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି

ଆର୍ମି ଭେଟେରାନ୍ ଡେ ଆସନ୍ତା ସୋମବାର ଦିନ ପ୍ରତିରକ୍ଷା ବିଭାଗର ତିନି ବାହିନୀର ଅବସରପ୍ରାପ୍ତ ସୈନିକମାନଙ୍କୁ ସମ୍ମାନିତ କରାଯିବା ଉଦ୍ଦେଶ୍ୟରେ ଭେଟେରାନ୍ ଡେ ପାଳନ କରାଯିବ ଦେଶବ୍ୟାପୀ ଥିବା ସେନାସ୍ଥଳୀଗୁଡ଼ିକରେ ଏଥିଲାଗି ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ର୍ୟାଲି ଆୟୋଜିତ ହେବ ଦିଲ୍ଲୀ କ୍ୟାଷ୍ଟନମେଣ୍ଟନରେ ମାନେକ୍କା ସେଣ୍ଟରଠାରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଯୋଗଦେବେ

ଆର୍ଥକ ଦୂର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ସଂରକ୍ଷଣ ଶୀର୍ଷକ ତାଙ୍କର ଫେସ୍ବୁକ୍ ପୋଷ୍ଟରେ ଶ୍ରୀ ଜେଟ୍ଲୀ ଏହି ବିଲ୍କୁ ସାଧାରଣ ବର୍ଗର ଗରିବ ଲୋକମାନଙ୍କୁ ମାନ୍ୟତା ପ୍ରଦାନ ଏବଂ ଦାରିଦ୍ର୍ୟ ଦୂରୀକରଣ ଦିଗରେ ସର୍ବବୃହତ୍ ଏକକ ଦପକ୍ଷେପ ବୋଲି ବର୍ଷନା କରିଛନ୍ତି ସେ କହିଛନ୍ତି ଅଣସଂଶୋଧିତ ସମ୍ଭିଧାନର ମୁଖବନ୍ଧରେ ରାଷ୍ଟ୍ରଦ୍ୱାରା ସାମାଜିକ ରାଜନୈତିକ ଓ ଆର୍ଥିକ କ୍ଷେତ୍ରରେ ସମସ୍ତଙ୍କୁ ସମାନ ସୁଯୋଗ ଓ ନ୍ୟାୟ ସୁନିଣ୍ଟିତ କରାଯିବାର ଉଲ୍ଲେଖ ରହିଛି ସ୍ୱରାଜ ଭିଜିଟ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଦୁଇଦିନିଆ ଗସ୍ତରେ ଆଜି ଉଜ୍ବେକିସ୍ତାନ ଯାତ୍ରା କରିବେ ସମରକନ୍ଦରେ ଅନୁଷ୍ଠିତ ହେଉଥିବା ପ୍ରଥମ ଭାରତ ମଧ୍ୟଏସିଆ କଥାବାର୍ତ୍ତାରେ ସେ ଯୋଗଦେବେ ଉଜ୍ବେକିସ୍ତାନର ବରିଷ୍ଣ ମନ୍ତ୍ରୀ ଓ ଶ୍ରୀମତୀ ସ୍ୱରାଜ ଏହି ବୈଠକରେ ମିଳିତଭାବେ ଅଧ୍ୟକ୍ଷତା କରିବେ ସେହି ଅଞ୍ଚଳରେ ଯୋଗାଯୋଗ ସମସ୍ୟା ଉପରେ ଉହର୍ଗୀକୃତ ଅଧିବେଶନରେ ଆଫଗାନିସ୍ତାନର ବିଦେଶ ମନ୍ତ୍ରୀ ସ୍ୱତନ୍ତ ଅତିଥି ଭାବେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବେ କିର୍ଗିଜ୍ଞାନ ତାଳିକିସ୍ତାନ ଏବଂ ତ୍ରୁର୍କମେନିସ୍ତାନର ବୈଦେଶିକ ମନ୍ତ୍ରୀ ଏବଂ କାଜାଖ୍ସ୍ତାନର ପ୍ରଥମ ଉପବୈଦେଶିକ ମନ୍ତ୍ରୀ ମଧ୍ୟ ଏହି କଥାବାର୍ଭାରେ ଭାଗ ନେବେ ବୈଦେଶିକ ମନ୍ତ୍ରଶାଳୟ କହିଛି ସମାନ ଇତିହାସ ଓ ସାଂସ୍କୃତିକ ସଂଯୋଗ ଭିଭିରେ ଯୋଡ଼ି ହୋଇଥିବା ଭାରତ ଏବଂ ମଧ୍ୟଏସୀୟ ରାଷ୍ଟ୍ରଗୁଡ଼ିକ ବିଭିନ୍ନ କ୍ଷେତ୍ରରେ ସହଯୋଗକ୍ତ ପରିବ୍ୟାପ୍ତ କରିବା ଉଦ୍ଦେଶ୍ୟରେ ଏହି କଥାବାର୍ତ୍ତାକୃ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଗ୍ରହଣ କରୁଛନ୍ତି

ଏଫ୍ଟିଆଇଆଇ ଏବଂ କେଇଟି ନାମଲେଖାରେ ଆସୁଥିବା ସମସ୍ତ ପ୍ରଶ୍ରାବଳୀ ସମ୍ପର୍କରେ ଏଥିରେ ତର୍ଜମା କରାଯିବ

ଏହି ପରୀକ୍ଷାରେ ତିନି ଘଣ୍ଟା ମଧ୍ୟରେ ଛାତ୍ରଛାତ୍ରୀମାନେ ସଂକ୍ଷିପ୍ତ ଏବଂ ବିସ୍ତୃତ ପ୍ରଶ୍ରର ଲିଖିତ ଉତ୍ତର ଦେବେ

ଭାରତରେ ଆର୍ଥକ ନୀତି ଏବଂ ଅଭିବୃଦ୍ଧିର ଧାରା ସମ୍ପର୍କରେ ବିଚାର ବିମର୍ଶ ପାଇଁ ଏହି ଦୁଇଦିନିଆ ସମ୍ମିଳନୀ ଭାରତୀୟ ଓ ବିଶ୍ୱସରୀୟ ନେତୃବୃନ୍ଦଙ୍କୁ ମଞ୍ଚ ପ୍ରଦାନ କରିବ ଖାଦ୍ୟ ପ୍ରକ୍ରିୟାକରଣ ପ୍ରତିରକ୍ଷା ଏବଂ ବିମାନ ଚଳାଚଳ ଅକ୍ଷୟ ଶକ୍ତି ଓ ପର୍ଯ୍ୟଟନ ଆର୍ଟିଫିସିଆଲ୍ ଇଷ୍ଟେଲିଜେନ୍ସ ଓ ଡାଟା ଆଦି କ୍ଷେତ୍ରରେ ଭାଗିଦାରୀ ଓ ପୁଞ୍ଜିନିବେଶ ପାଇଁ ଏହା ନୃତନ ସୁଯୋଗ ସୃଷ୍ଟି କରିବ ବିଭିନ୍ନ ଅଧିବେଶନରେ ବିଷୟବସ୍ତୁ ସଂସ୍କାରଠାରୁ ବିନିୟମନ ଓ ଭିଭିମି ବିକାଶ ଆଦି ଉପରେ ପର୍ଯ୍ୟବସିତ ହେବ ଉଦ୍ଘାଟନୀ ଦିବସରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ ଉଦ୍ବୋଧନ ଦେବେ ସେ ମଧ୍ୟ ଦକ୍ଷିଣ କୋରିଆ ୟୁଏଇ ୟୁକ୍ରେନ୍ ଇଂଲଣ୍ଡ ଓ ଅନ୍ୟାନ୍ୟ ଦେଶର ବ୍ୟବସାୟ ପ୍ରତିନିଧିମାନଙ୍କ ସହ ଦ୍ୱିପକ୍ଷୀୟ ଆଲୋଚନା କରିବେ

ଭାରତ ଆମେରିକା ମନ୍ତ୍ରୀଷ୍ଠରୀୟ ଦୁଇ ଦୁଇ କଥାବାର୍ତ୍ତା କାଳରେ ନିଆଯାଇଥିବା ବିଭିନ୍ନ ନିଷ୍ପଭିର ସମୀକ୍ଷା କରିବା ଏବଂ ଦ୍ୱିପକ୍ଷୀୟ ସହଯୋଗକ୍ତ ଜାରି ରଖିବା ତଥା ଉଭୟ ପକ୍ଷର ବୈଦେଶିକ ଓ ଆର୍ଥକ ନୀତିରୁ ମିଳୁଥିବା ଫାଇଦା ଉପରେ ଆଲୋଚନାପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ବୈଠକ କାଳରେ ଭାଗିଦାର ରାଷ୍ଟ୍ରଭାବରେ ମୁକ୍ତ ଅବାଧ ଅନ୍ତର୍ଭୁକ୍ତିକୃତ ଶାନ୍ତିପୂର୍ଣ୍ଣ ତଥା ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ବିକାଶ ଉପରେ ଉଭୟପକ୍ଷ ସେମାନଙ୍କର ମତ ଆଦାନ ପ୍ରଦାନ କରିଥିଲେ

ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱାଧୀନ ଆଫଗାନ କାତୀୟ ପ୍ରତିରକ୍ଷା ଏବଂ ସୁରକ୍ଷା ବାହିନୀ ପକ୍ଷର ଦେଶରେ ଆତଙ୍କବାଦୀ ନିପାତ ଅଭିଯାନ ଜାରି ରହିଛି

ୟୁରୋପ୍ର ଅଧିକାଂଶ ସ୍ଥାନରେ ପ୍ରବଳ ତୁଷାରପାତ ଯୋଗୁଁ ସଡ଼କ ଅବରୋଧ ହୋଇଯାଇଥିବାବେଳେ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି ସ୍କୁଲଗୁଡ଼ିକୁ ବନ୍ଦ୍ କରିଦିଆଯାଇଛି

ଉତ୍ତରପ୍ରଦେଶ ମ୍ରଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜକୁ ଅନେକବାର ଗସ୍ତ କରି କ୍ୟୁମେଳା ପାଇଁ ଗ୍ରହଣ କରାଯାଇଥିବା ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି

କ୍ରିକେଟ୍ ଆକି ସିଡ୍ନୀଠାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ସିରିକ୍ର ପ୍ରଥମ ଏକଦିବସୀୟ ମ୍ୟାଚ୍ ଅନୁଷ୍ଠିତ ହେବ

ଏହି ମ୍ୟାଚ୍ ପାଇଁ ଭାରତୀୟ ଦଳ ଏପର୍ଯ୍ୟନ୍ତ ଖେଳାଳି ତାଲିକା ଘୋଷଣା କରି ନାହିଁ ଅଷ୍ଟ୍ରେଲିଆ ଗସ୍ତର୍ ବାଦ୍ ପଡ଼ିଥିବା ମହେନ୍ଦ୍ର ସିଂ ଧୋନି ଏହି ସିରିଜ୍ରେ ଭାଗ ନେବେ